ଜୟନ୍ତ ସିହ୍ନା ଆକି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ ବେସାମରିକ ବିମାନ ଚଳାଚଳ ମନ୍ତୀ ଜୟନ୍ତ ସିହ୍ବା

ଯାହା ଭୁବନେଶ୍ୱର ଯାତ୍ରୀଙ୍କୁ ପସନ୍ଦ ଆସିବ ରାକ୍ୟରେ ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ପରେ ଆହୁରି ଅନେକ ବିମାନ ବନ୍ଦର ନିର୍ମାଣ ହେବ

ଏହାକୁ ଉଡ଼ାନ ଯୋଜନାରେ ସାମିଲ କରାଯିବ

ଦୁର୍ଘଟଣା ଭଦ୍ରକ ଚରମ୍ପା ବଜାରଠାରେ ଆଜି ଟ୍ରକ୍ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି

ରାଜ୍ୟର ଆଭ୍ୟନ୍ତରୀଶ ଓ ଉପକୁଳ ଅଞଳରେ ଆସନ୍ତାକାଲିଠାରୁ ବର୍ଷାର ସୟାବନା ରହିଛି